ନାଇଡ଼ ଦିବ୍ୟାଙ୍ଗଜନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଦିବ୍ୟାଙ୍ଗ ଜନମାନଙ୍କର କଲ୍ୟାଣ ଲାଗି ଏକ ସାମୁହିକ ସମାଜ ଗଠନ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ସମାଜର ଏହି ଦୂର୍ବଳ ବର୍ଗକୁ କ୍ଷମତାପନ୍ନ କରିବା ଦିଗରେ ଅବଦାନ ଦେବା ଲାଗି ସେ ସବୁପକ୍ଷକୁ ଆହ୍ୱାନ ଦେଇଛନ୍ତି ଉଲ୍ଲେଖନୀୟ ଅବଦାନ କରିଥିବା ଦିବ୍ୟାଙ୍ଗଜନ ଓ ସେମାନଙ୍କୁ କ୍ଷମତାପନ୍ନ କରିବା ଦିଗରେ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ କାତୀୟ ପୁରସ୍କାରମାନ ପ୍ରଦାନ କରି ଉଦ୍ବୋଧନ ଦେବା ଅବସରରେ ଶ୍ରୀ ନାଇଡୁ ଏହା କହିଛନ୍ତି ଆଜି ନ୍ତଆଦିଲ୍ଲୀରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଜନଦିବସ ପାଳନ ଅବସରରେ ଏହି ପୁରସ୍କାର ଦିଆଯାଇଛି ସେ କହିଛନ୍ତି ଦିବ୍ୟାଙ୍ଗଜନମାନଙ୍କ ସମେତ ପ୍ରତ୍ୟେକ ଲୋକଙ୍କୁ କ୍ଷମତାପନ୍ନ କରିବା ଲାଗି ଶିକ୍ଷା ହେଉଛି ଏକ ମୁଖ୍ୟ ଉପାଦାନ ସାମୁହିକ ବିଦ୍ୟାଳୟଗୁଡ଼ିକ ଉପରେ ଅଧିକ ଆଲୋକପାତ କରାଯିବା ଉଚିତ୍ ଯାହାଫଳରେ ଦିବ୍ୟାଙ୍ଗ ପିଲାମାନେ ଉତ୍ତମ ଶିକ୍ଷାଲାଭ କରିବାର ସୁଯୋଗ ପାଇପାରିବେ ଦିବ୍ୟାଙ୍ଗଜନମାନଙ୍କ ସମ୍ଭନ୍ଧୀୟ ସମସ୍ୟାଗୁଡ଼ିକ ପ୍ରତି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ଜାତୀୟ ପୁରସ୍କାର ସ୍ଥାପନ କରାଯାଇଛି ଏହାଛଡା ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରାଇବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ

ଦିବ୍ୟାଙ୍ଗ ଜନମାନଙ୍କର ଅଧିକାର ଓ ସାମୁହିକ ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳିତ ହେଉଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟାଙ୍ଗ କନମାନଙ୍କ ପାଇଁ ଏକ ସାମୁହିକ ସମାଜ ତଥା ସୁସଙ୍ଗତ ଭବିଷ୍ୟତ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ପ୍ରତ୍ୟେକଙ୍କୁ ଅନୁପ୍ରାଣିତ କରିଆସ୍ଟ୍ରି ସୀତାରମଣ ରିଫର୍ମସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତକୁ ପୁଞ୍ଚିନିବେଶ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ଆହୁରି ଅଧିକ ସଂସ୍କାରମଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି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 ଅର୍ଥମନ୍ତ୍ରୀ ଭାରତର ମୌଳିକ ଡ଼ାଞା ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ସ୍ୱିଡେନର କମ୍ପାନୀମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସ୍ୱିଡେନ ବ୍ୟବସାୟ ଶିଳ୍ପ ଓ ନବୀକରଣ ମନ୍ତ୍ରୀ ଇବ୍ରାହିମ ବେଲାନଙ୍କ ସହ ଶ୍ରୀମତୀ ସୀତାରମଣ ବ୍ୟବସାୟ ଓ ବାଣିଜ୍ୟ ବିଷୟରେ କଥାବାର୍ତ୍ତା କରିଛନ୍ତି ସ୍ନେଦିସ କିଙ୍ଗ ସ୍ୱିଡେନ୍ ରାଜା କାର୍ଲ ଷୋଡଶ ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ୟାପକ କଥାବାର୍ତ୍ତା କରିଛନ୍ତି ମୋଟାମୋଟି ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି କଥାବାର୍ତ୍ତାର ମୁଖ୍ୟ ବିଷୟ ରହିଛି ଏହାମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ଏବଂ ନବୀକରଣ ଓ ସଂସ୍କୃତି ଭଳି ପ୍ରସଙ୍ଗମାନ ସ୍ଥାନ ପାଇଛି ଗତ ସଂଧ୍ୟାରେ କିଙ୍ଗ କାର୍ଲ ଷୋଡଶ ଗୁସ୍ତାଫ ଓ କୁଇନ୍ ସିଲ୍ଭିଆଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ସ୍ୱିଡେନ୍ ଦ୍ୱିପକ୍ଷୀୟ ଓ ପୁଞ୍ଜିନିବେଶ ସମ୍ପର୍କରେ ଅଭ୍ତପୂର୍ବ ଉନ୍ନତି ପରିଲକ୍ଷିତ ହେଉଛି ସ୍ୱିଡେନ ରାଜା ଓ ରାଣୀଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଆୟୋଜନ କରିଥିବା ନୈଶ୍ୟ ଭୋଜି ସଭାରେ ଏହି ଆଲୋଚନା ହୋଇଛି ରାଷ୍ଟ୍ରପତି କହିଛନ୍ତି ଭାରତର ମେକ୍ଇନ୍ ଇଣ୍ଡିଆ ଷ୍ଟାର୍ଟଅପ୍ ଇଣ୍ଡିଆ ସ୍ୱଚ୍ଛଭାରତ ଡିଜିଟାଲ ଇଣ୍ଡିଆ ଓ ସ୍କାର୍ଟସିଟି ଭଳି କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ୱିଡେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହୋଇପାରିବ ବୋଲି ଭାରତ ଆଶା କରୁଛି ଆନ୍ତର୍ଜାତିକ ସୌର ମେଣ୍ଟରେ ଯୋଗଦେବାକୁ ସେ ସ୍ୱିଡେନ୍କୁ ଆମନ୍ତ୍ରଣ ଜଶାଇଛନ୍ତି

ସେଗୁଡ଼ିକ ମଧ୍ୟରେ ପୋଲାର ସାଇନ୍ସ ନବୀକରଣ ଓ ସାମୁଦ୍ରିକ କ୍ଷେତ୍ରରେ ଗବେଷଣା ପାଇଁ ସହଯୋଗ ବୃଦ୍ଧି ଅନ୍ତର୍ଭ୍ନକ୍ତ ଓନିଅନ ହୋର୍ଡିଂ ପିଆଜ ମହଜୁଦ କରି ରଖିଥିବା ବ୍ୟବସାୟୀମାନଙ୍କ ଉପରେ ଚଢ଼ଉ କରିବା ଜରୁରୀକାଳୀନ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ କରି ରଖିବା ଓ ବିଦେଶରୁ ଆମଦାନୀ ହେଉଥିବା ଖାଦ୍ୟପଦାର୍ଥ ଶସ୍ତା ଦରରେ ଯୋଗାଇଦେବା ପାଇଁ କେନ୍ଦ୍ରସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ ଏଥିରୁ ରିହାତି ଦେବାପାଇଁ କେନ୍ଦ୍ର ସରକାର ଏଭଳି ପରାମର୍ଶ ଜାରି କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଗତକାଲି ସମ୍ପାଦକମାନଙ୍କ କମିଟି ବୈଠକରେ ଅଧ୍ୟକ୍ଷତା କରି ଦେଶରେ ପିଆଜର ମୂଲ୍ୟବୃଦ୍ଧି ବିଷୟର ସମୀକ୍ଷା କରିଥିଲେ

ପିଆଜର ମୂଲ୍ୟରେ ସ୍ଥିରତା ଆଶିବା ପାଇଁ ସାମୟିକ ଅଭାବର ପୂରଣ ଲାଗି ପର୍ଯ୍ୟାପ୍ତ ପିଆଜ ଯୋଗାଇବାକୁ ମଧ୍ୟ ସେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡା ରାଜ୍ୟ ସରକାରମାନେ ସେମାନଙ୍କର ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ ଗ୍ରଡ଼ିକର ଉପଯୋଗ କରି ଜନସାଧାରଣଙ୍କ ଶସ୍ତା ଦରରେ ପିଆଜ ଉପଲହ୍ଧ କରାଇବା ପାଇଁ ସେ କହିଛନ୍ତି

ବ୍ୟବସାୟୀମାନଙ୍କ ପାଇଁ ପିଆଜ ମହକୁଦ ଲାଗି ସରକାର ମଧ୍ୟ ଏକ ସୀମା ଧାର୍ଯ୍ୟ କରିଛନ୍ତି

ଏନ୍ଏଚ୍ଆାର୍ସି ଜାତୀୟ ମାନବାଧକାର ଆୟୋଗ ଏନ୍ଏଚ୍ଆର୍ସି କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୋଟିସ୍ ଜାରି କରି ମହିଳାମାନଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା କନିତ ମାମଲା ଓ ନିର୍ଭୟା ପାଞ୍ଚିର ଉପଯୋଗ ନେଇ ସାଧାରଣ କ୍ରିୟାନୁଷ୍ଠାନ ପ୍ରକ୍ରିୟା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ଗଣମାଧ୍ୟମରେ ଯୌନ ନିର୍ଯ୍ୟାତନା ସମ୍ପର୍କିତ ପ୍ରକାଶିତ ଖବର ଉପରେ ଆୟୋଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟସଚିବ ମାନଙ୍କୁ ନିର୍ଭୟା ପାଣ୍ଠିର ସ୍ଥିତି ସମ୍ପର୍କର ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ନିର୍ଭୟା ପାଣ୍ଠିରେ ମହଳୁଦ ଥିବା ଅର୍ଥ ଓ ଗତ ତିନିବର୍ଷ ମଧ୍ୟରେ ଏହି ପାଖିର ଖର୍ଚ୍ଚର ହିସାବ ଦେବାକୁ ଆୟୋଗ ପକ୍ଷରୁ କୁହାଯାଇଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଡିଜି ମାନଙ୍କୁ ମଧ୍ୟ ଯୌନ ଉତ୍ପାଡ଼ନ ଓ ମହିଳାଙ୍କ ବିରୁଦ୍ଧରେ ହିଂସା ସମ୍ପର୍କିତ ମାମଲାଗୁଡ଼ିକୁ କିଭଳି ପରିଚାଳନା କରାଯାଉଛି ଓ କେଉଁ ସାଧାରଣ କ୍ରିୟାନୁଷ୍ଠାନ ପ୍ରକ୍ରିୟା ଗ୍ରହଣ କରାଯାଇଛି ସେ ସମ୍ପର୍କିତ ରିପୋର୍ଟ ଦେବାକୁ କୁହାଯାଇଛି

ସୁଶ୍ରୀ ଲିଏନ୍ ଇତିମଧ୍ୟରେ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି

ଝାଡ଼ଖଣ୍ଡ ଇଲେକ୍ସନ୍ସ ଝାଡ଼ଖଣ୍ଡରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ଆଜି ନୌବାହିନୀ ଦିବସ ଅବସରରେ ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସ୍ନୁଚନା ଦେଇ ଆଡମିରାଲ ସିଂ କହିଛନ୍ତି ଦେଶର ସୁରକ୍ଷା ସମ୍ପର୍କିତ ସମସ୍ତ ଆହ୍ୱାନକୁ ମୁକାବିଲା କରିବା ପାଇଁ ନୌବାହିନୀ ପ୍ରସ୍ତୁତ ରହିଛି

ପଡୋଶୀ ରାଷ୍ଟ୍ରମାନଙ୍କ ପକ୍ଷରୁ କୌଣସି ଆହ୍ୱାନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଭାରତୀୟ ନୌବାହିନୀକୁ କୌଣସି ଶକ୍ତି କ୍ଷତି ପହଞ୍ଚାଇ ପାରିବ ନାହିଁ

ବିହାରର ମୁକ୍ତାଫରପୁରର ବାସିନ୍ଦା ସିବାଙ୍ଗୀ ସର୍ଟ ସର୍ଭିସ୍ କମିଶନ୍ ର ପାଇଲଟ ଏଣ୍ଟ୍ରି ସ୍କିମ୍ ଅଧୀନରେ ନୌସେନାରେ ଯୋଗ ଦେଇଥିଲେ ଗତବର୍ଷ ଜୁନ୍ ମାସରେ ସେ ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି